କ୍ୟାମ୍ପେନିଂ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନକୁ ସୁଚାରୁରୂପେ ପରିଚାଳନାପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି

ଜଜ୍ଜୁ କାଶ୍କୀରର ଅନନ୍ତନାଗ ଲୋକସଭା ନିର୍ବାଚନ ମଣ୍ଡଳୀର କୁଲଗାମ୍ ଜିଲ୍ଲାରେ ମଧ୍ୟ ମତଦାନ ଅନୁଷ୍ଠିତ ହେବ ଗତକାଲି ସନ୍ଧ୍ୟାରେ ଏହି ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଛି ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏସ୍ଏସ୍ ଆଲୁୱାଲିଆ ବାବୁଲ୍ ସୁପ୍ରିୟୋ ଗଜେନ୍ଦ୍ରସିଂ ଶେଖାୱତ୍ ପିପି ଚୌଧୁରୀ ଡକ୍କର ସୁବାସ ଭାମ୍ରେ ଏବଂ ସୁଦର୍ଶନ ଭଗତ୍ ଅଛନ୍ତି ଏଥିସହ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପ୍ଲ୍ ଯାଦବ ଚଳଚ୍ଚିତ୍ର ଅଭିନେତ୍ରୀ ଉର୍ମିଲା ମାତୁଣ୍ଡ୍କର ବିକେପି ବିହାର ଶାଖା ମୁଖ୍ୟ ନିତ୍ୟାନନ୍ଦ ରାୟ ଆର୍ଏଲ୍ଏସ୍ପି ମୁଖ୍ୟ ଉପେନ୍ଦ୍ର କୁଶ୍ୱାହା ଏବଂ ପୂର୍ବତନ ଜେଏନ୍ୟୁ ଛାତ୍ରନେତା କହ୍ନେୟା କୁମାର ଅଛନ୍ତି

ଏଥିସହ ମଧ୍ୟପ୍ରଦେଶର ଛିନ୍ଦ୍ୱାରା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଉତ୍ତର ପ୍ରଦେଶର ନିଗାସନ ଏବଂ ପଣ୍ଢିମବଙ୍ଗର କିଷନଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ

ବିହାରର ଦରଭଙ୍ଗା ଉଜିୟାର୍ପୁର ସମସ୍ତିପୁର ବେଗୁସରାଇ ଏବଂ ମୁଙ୍ଗେର ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ମତଦାନ ହେବ

ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପିଡିପି ସଭାପତି ମେହବୃବା ମ୍ରଫ୍ତି ରାଜ୍ୟ କଂଗ୍ରେସ ସଭାପତି ଜିଏ ମୀର୍ ଏବଂ ନ୍ୟାସନାଲ୍ କନ୍ଫରେନ୍ସ୍ର ହସନେନ୍ ମାସ୍ତଦି ରହିଛନ୍ତି ଦିଲ୍ଲୀ ପୋଲ୍ ଲୋକସଭା ନିର୍ବାଚନ ପାଇଁ କାତୀୟ ରାଜଧାନୀ ଅଞ୍ଚଳରେ ପରିବେଶ ସରଗରମ ହୋଇ ଉଠୁଥିବା ବେଳେ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ସପକ୍ଷରେ ପ୍ରଚାର ପାଇଁ ଜନସାଧାରଣଙ୍କ ନିକଟତର ହେବାର ପ୍ରୟାସ କାରି ରଖିଛନ୍ତି ବିଜେପି ଆପ୍ ଏବଂ କଂଗ୍ରେସ ଆଦି ତିନି ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ପ୍ରାର୍ଥୀମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବିଭିନ୍ନ ସାଧାରଣ ସଭା ରୋଡ୍ ଶୋ' ଏବଂ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର ଚଳାଇଛନ୍ତି ଚାନ୍ଦିନୀଚୌକ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଏକ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ଭେଟିଥିବା ବେଳେ ମନୋକ ତିୱାରୀ ଓ ଗୌତମ ଗୟୀର ଉତ୍ତର ଦିଲ୍ଲୀ ଅଞ୍ଚଳରେ ରୋଡ୍ ଶୋ'ରେ ଯୋଗ ଦେଇଥିଲେ ଗାୟକରୁ ରାଜନୀତିକୁ ଆସିଥିବା ହଂସରାଜ ହଂସ୍ ସମୟେପୁର ବଦଲି ଓ ସୋରୁପ ନଗରରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ଦଳର ପ୍ରାର୍ଥୀ ମିନାକ୍ଷୀ ଲେଖି ପ୍ରବେଶ ବର୍ମା ଓ ରମେଶ ବିଧୁରୀ ସେମାନଙ୍କର ନିଜ ନିଜ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କୁ ଭେଟୁଛନ୍ତି ଅନ୍ୟ ପକ୍ଷରେ ଚାନ୍ଦିନୀଚୌକ୍ ଆସନର୍ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ପଙ୍କଜ ଗ୍ରପ୍ତା ସାଲିମାରବାଗ୍ ଓ ହାଇଦରପୁରଠାରେ ପଦଯାତ୍ରା ଆୟୋଜନ କରିଥିବା ବେଳେ ସେହି ଦଳର ଉତ୍ତର ପଣ୍ଟିମ ଦିଲ୍ଲୀ ଆସନର ପ୍ରାର୍ଥୀ ଗୁଗନ ସିଂହ ମୁଣ୍ଡକା ଓ ରୋହିଣୀ ଅଞ୍ଚଳରେ ଭୋଟରମାନଙ୍କୁ ଭେଟିଛନ୍ତି ଆପ୍ର ପ୍ରାର୍ଥୀ ଅତିଶି ରାଗଭ ଚଢ଼ା ଓ ଦିଲ୍ଲୀପ ପାଣ୍ଡେ ମଧ୍ୟ ଆଜି ପ୍ରଚାର ଅଭିଯାନ କରିଛନ୍ତି କଂଗ୍ରେସରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ନୁଆଦିଲ୍ଲୀ ଆସନର ପ୍ରାର୍ଥୀ ଅଜୟ ମାକନ ଆଜି ଏନ୍ଡିଏମ୍ସି ଅଞ୍ଚଳରେ ଲୋକମାନଙ୍କୁ ଭେଟିଥିବା ବେଳେ ମୁଷ୍ଟିଯୋଦ୍ଧାରୁ ରାଜନୀତିକୁ ଆସିଥିବା ଦକ୍ଷିଣ ଦିଲ୍ଲୀ ଆସନ ପ୍ରାର୍ଥୀ ବିଜେନ୍ଦର ସିଂହ ଆଜି ବିକୁୱାସନ୍ ଓ ପାଲାମ୍ ଅଞ୍ଚଳରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ଶିଲା ଦୀକ୍ଷିତ୍ କେପି ଅର୍ଗଓ୍ୱାଲ୍ ଓ ମହାବଲ୍ ମିଶ୍ର ମଧ୍ୟ ଆଜି ନିର୍ବାଚନ ପ୍ରଚାର କରିଛନ୍ତି

ଆଜି ସନ୍ଧ୍ୟା ସୁଦ୍ଧା ଏହା ଅଧିକ ଶକ୍ତିଶାଳୀ ହୋଇ ଏକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବାକୁ ଯାଉଛି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ସଦ୍ୟତମ ସ୍ଚନା ଅନୁଯାୟୀ ମେ ପହିଲା ମଧ୍ୟ ରାତ୍ରି ସୁଦ୍ଧା ଏହା ଏକ ଅତ୍ୟନ୍ତ ଶକ୍ତିଶାଳୀ ଝଡ଼ର ରୂପ ନେବାର ଅନୁମାନ କରାଯାଉଛି

ଏହି ସାମୁଦ୍ରିକ ଝଡ଼ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଉତ୍ତର ପଣ୍ଟିମ ଦିଗକୁ ଗତିଶୀଳ ରହିବ ଏବଂ ପରେ ଉତ୍ତରପୂର୍ବ ଦିଗକୁ ଗତିପଥ ବଦଳାଇବାର ସମ୍ଭାବନା ଅଛି ଏହି ସମୟରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହୁଥିବାରୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ମହ୍ୟକୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ଆସନ୍ତା ସୋମବାର ଓ ମଙ୍ଗଳବାର ଦିନ କେରଳର ଅଧିକାଂଶ ସ୍ଥାନରେ ଅଞ୍ଚରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ତାମିଲନାଡୁର ଉତ୍ତର ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଅଞ୍ଚଳରେ ମଧ୍ୟ ଅଞ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍କଚନା ଦିଆଯାଇଛି

ଗତକାଲି ସଫ୍ଟୱେୟାର୍ ବନ୍ଦ୍ର ପ୍ରଭାବ ଯୋଗୁଁ ଏହି ବିଳମ୍ବ ଘଟିଛି

ଏଥିଯୋଗୁଁ ବିମାନ ଚଳାଚଳ ବିଳୟିତ ହୋଇଥିବା ସୂଚନା ମିଳିଛି ଲଙ୍କା ପିଏମ୍ ଇକ୍ଟରଭ୍ୟୁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନୀଲ୍ ୱିକ୍ରେମ୍ ସିଂଘେ କହିଛନ୍ତି ଗତ ରବିବାର ଆତ୍କଘାତୀ ଆକ୍ରମଣ ଘଟଣା ପରେ ଦେଶର ନିରାପତ୍ତା ପରିସ୍ଥିତିରେ ଉନ୍ନତି ଘଟୁଛି ଏହି ଉପଦ୍ୱୀପରେ ସନ୍ତାସବାଦୀ ଗୋଷୀ ସକ୍ରିୟ ଥିବା ସ୍ଚଚନା ମିଳିବା ପରେ ନିରାପତ୍ତା କର୍ମୀମାନେ ଅଧିକ ସକ୍ରିୟ ହୋଇଉଠିଛନ୍ତି କଲମ୍ବୋଠାରେ ଆକାଶବାଣୀ ସହ ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ ଶ୍ରୀ ୱିକ୍ରେମ୍ ସିଂଘେ କହିଛନ୍ତି ପ୍ରତ୍ୟେକ ଦିନ ନୂଆ ନୂଆ ରହସ୍ୟ ଉନ୍କୋଚନ ହେବା ସହ ବିଦେଶୀ ତଦନ୍ତକାରୀ ସଂସ୍ଥା ତଦନ୍ତ ପ୍ରକ୍ରିୟାରେ ସହଯୋଗ କରି ବିଦେଶୀ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ବିଷୟରେ ନୃତନ ତଥ୍ୟ ପ୍ରଦାନ କରୁଛନ୍ତି

ସେହି ଦେଶର ନିର୍ବାଚନ ଆୟୋଗଙ୍କ ଜଣେ ମୁଖପାତ୍ର କହିଛନ୍ତି ଘଙ୍କା ଘଙ୍କା ଧରି ବାଲଟ କାଗଜଗୁଡ଼ିକୁ ଗଣନା କରିବା ଯୋଗୁଁ ଏହି ମୃତ୍ୟୁ ଘଟିଛି ଦେଶରେ ଏହି ମାସରେ କାତୀୟ ଏବଂ ଆଞ୍ଚଳିକ ସଂସଦୀୟ ନିର୍ବାଚନ ସହିତ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଛି ଖର୍ଚ୍ଚ କାଟ୍ ପାଇଁ ସବ୍ରଗ୍ରଡ଼ିକ ନିର୍ବାଚନକ୍ତ ଏକା ସାଙ୍ଗରେ କରାଇବା ସରକାରଙ୍କର ଲକ୍ଷ୍ୟ ଥିଲା

କେତେକ ସ୍ଥାନରେ ଜଳସ୍ତର ହ୍ରାସ ପାଇଥିବା ବେଳେ ଆଉ କିଛି ସ୍ଥାନ ଏବେ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥିବାରୁ ବାସ୍ତବରେ କେତେ କ୍ଷୟକ୍ଷତି ହୋଇଛି ତାର ଆକଳନ କରାଯାଇ ପାରି ନାହିଁ ବୋଲି ଅଧିକାରୀମାନେ କହିଛନ୍ତି ଜାତୀୟ ବିପର୍ଯ୍ୟୟ ସଂସ୍ଥା ମୁଖପାତ୍ର ସୁତୋପୋ ପୁର୍ବୋ ନୁଗ୍ରୋହୋ କହିଛନ୍ତି ଏହି ଦୁର୍ବିପାକର ପ୍ରଭାବ ବୃଦ୍ଧି ପାଇବାର ଆଶଙ୍କା ଥିବା ବେଳେ ବନ୍ୟାଦ୍ୱାରା ଅନେକ ଲୋକ ଆହତ ହୋଇଛନ୍ତି